ଝାଡ଼ଖଣ୍ଡ କ୍ୟାମ୍ପନିଂ ଝାଡ଼ଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଆଜି ସନ୍ଧ୍ୟାରେ ଶେଷ ହେବ

ଆମର ସମ୍ଭାଦଦାତା ଜଣାଇଛନ୍ତି ଯେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏହି ଅବସରରେ ନିଜ ନିଜ ଦେଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନର ଓ ବରିଷ୍ଣ ନେତୃବୃନ୍ଦ ବିଭିନ୍ନ ସ୍ଥାନରେ ର୍ୟାଲି ବାହାର କରିବା ସହ ଜନସମାବେଶରେ ଉଦ୍ବୋଧନ ଦେଉଛନ୍ତି କୋଏଲାଞ୍ଚଲ ଓ ସାନ୍ଥାଳ ପ୍ରଗଣା ଅଞ୍ଚଳରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କାର୍ଯ୍ୟକାରୀ ସଭାପତି କେପି ନେଡ୍ରା ଆଜି କେତେଗୁଡ଼ିଏ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଆସାମ ଡିଜିପି ଆସାମର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ଭାଷ୍କରଜ୍ୟୋତି ମହନ୍ତ କହିଛନ୍ତି ଆକାଶବାଣୀକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଚ୍ଚନ୍ତି ଯେ ଆଇନ୍ ଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା ପାଇଁ ଗଣ୍ଡଗୋଳିଆ ସ୍ଥାନରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ଗତକାଲି ଗଣ୍ଡଗୋଳ ଓ ହିଂସାକାଣ୍ଡରେ ଲିପ୍ତ ଅଭିଯୋଗରେ ଏକ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିଲା

ବିକ୍ଷୋଭ ଓ ଆନ୍ଦୋଳନକାରୀମାନେ ପ୍ରତିବାଦ କରିବା ବେଳେ ସତର୍କ ରହିବାକୁ ପୁଲିସ୍ ମହାନିର୍ଦ୍ଦେଶକ ଅନୁରୋଧ କରିଛନ୍ତି ଆନ୍ଦୋଳନ ବେଳେ ଅସାମାଜିକ ଲୋକମାନେ ଏହାର ଫାଇଦା ଉଠାଇ ପରିସ୍ଥିତି ଅଣାୟତ୍ତ କରିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ସେହିଭଳି ନିଜର ପିଲାମାନଙ୍କୁ ହିଂସାକାଣ୍ଡରେ ଲିପ୍ତ ନ ହେବା ପାଇଁ ପ୍ରବତାଇବାକୁ ଅଭିଭାବକମାନଙ୍କୁ ସେ ନିବେଦନ କରିଛନ୍ତି ସୂଚନା ଯୋଗ୍ୟ ଯେ ନାଗରିକତ୍ୱ ସଂଶୋଧନ ଆଇନ୍କୁ ବିରୋଧ କରି ରାଜ୍ୟରେ ହିଂସାକାଣ୍ଡ ଓ ଆନ୍ଦୋଳନ ଦେଖାଦେଇଛି ତେବେ ପୁଲିସ୍ ଓ ନିରାପତ୍ତା ବାହିନୀ ପରିସ୍ଥିତିକୁ ଆୟତରେ ରଖିଛନ୍ତି ଦିବ୍ରଗଡ଼ ପୌରାଞ୍ଚଳରେ କାରି ହୋଇଥିବା କର୍ପ୍ୟୁକୁ ଗତକାଲି ପାଞ୍ଚଘଣ୍ଟା ପାଇଁ କୋହଳ କରାଯାଇଥିଲା ତେବେ କାମରୁପ ମେଟ୍ରୋ ଜିଲ୍ଲାରେ ଜାରି ହୋଇଥିବା ଅନିର୍ଦ୍ଦିଷ୍ଟ କାଳୀନ କର୍ଫ୍ୟୁ ବଳବତ୍ତର ରହିଛି ଗୁଆହାଟି ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାର ଡିସିପି ବିଶ୍ୱକିତ ପେଗୁ ଆକାଶବାଣୀକୁ କହିଛନ୍ତି ପିଏମ୍ କାନପୁର ଆକି ଉତ୍ତରପ୍ରଦେଶର କାନପୁରଠାରେ ଗଙ୍ଗା ପୁନରୁଦ୍ଧାର ପରିଷଦର ଏକ ବୈଠକ ବସିବ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଏକ ତଥ୍ୟ ଅନୁସାରେ ଗଙ୍ଗାର ସଫେଇ ଏବଂ ଏହାର ବିକାଶ ପାଇଁ ଯେଉଁସବୁ କାର୍ଯ୍ୟ ଚାଲିଛି ତାହାର ସ୍ଥିତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯିବ ବୈଠକରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ପିଏମ୍ ମାଲଦୀପ ମାଲଦୀପକୁ ଏକ ସଶକ୍ତ ଗଣତାନ୍ତ୍ରିକ ସମୃଦ୍ଧ ଓ ଶାନ୍ତିପ୍ରିୟ ଦେଶ ଭାବେ ଗଢ଼ି ତୋଳିବା କ୍ଷେତ୍ରରେ ଭାରତର ଭାଗିଦାରୀ ସମ୍ପର୍କିତ ପ୍ରତିଶ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୋହରାଇଛନ୍ତି ସମ୍ପ୍ରତି ଭାରତ ଗସ୍ତରେ ଆସିଥିବା ମାଲଦୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶହୀଦ୍ଙ୍କ ସହିତ ଗତକାଲି ନୂଆଦିଲ୍ଲୀରେ ଆଲୋଚନା କରିବା ଅବସରରେ ଶ୍ରୀ ମୋଦୀ ଏହା କହିଛନ୍ତି ମାଲଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ପ୍ରଥମ ବର୍ଷର ସଫଳତା ଲାଗି ଶ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ କଣାଇଛନ୍ତି ଦୁଇ ଦେଶ ମଧ୍ୟରେ ଗତ ଏକ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଥିବା ଦୃଷ୍ଟିରୁ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଇତିମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ଷଷ୍ଠ ଭାରତ ମାଲଦୀପ ଯୁଗ୍ମ କମିଶନ ବୈଠକ ଅନୁଷ୍ଠିତ ହୋଇଯାଇଛି ଇଣ୍ଡିଆ ଇଣ୍ଡୋନେସିଆ ପ୍ରତିରକ୍ଷା ଓ ନିରାପତ୍ତା ବାଣିଜ୍ୟ ଏବଂ ଯୋଗାଯୋଗ କ୍ଷେତ୍ରରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ଭାରତ ଓ ଇଣ୍ଡୋନେସିଆ ଏକମତ ହୋଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ତାଙ୍କ ଇଣ୍ଡୋନେସିୟ ପ୍ରତିପକ୍ଷ ରେଟନୋ ମାର୍ସୁଡିଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀରେ ହୋଇଥିବା କଥାବାର୍ତ୍ତା ପରେ ଦୁଇ ଦେଶ ଏ ସମ୍ପର୍କରେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ଷଷ୍ଠ ଭାରତ ଇଣ୍ଡୋନେସିଆ ଯୁଗ୍ମ ଆୟୋଗର ବୈଠକ ଅବସରରେ ଦୁଇପକ୍ଷ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ବିଷୟକୁ ସମୀକ୍ଷା କରିଥିଲେ ଏହି ସମ୍ପର୍କ ସ୍ପଭାବିକ ରହିଛି ଏବଂ ଏହାକୁ ଆହୁରି ନିବିଡ଼ କରିବାକୁ ଦୁଇପକ୍ଷ ସଂକଳ୍ପବଦ୍ଧ ବୋଲି ବୈଦେଶିକ ମନ୍ତ୍ରଶାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ରାଜନାଥ ବିଆର୍ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗତକାଲି ନ୍ତଆଦିଲ୍ଲୀଠାରେ ବିଭାଗୀୟ ସଂସଦୀୟ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ସୀମାନ୍ତ ସଡ଼କ ପ୍ରତିଷ୍ଠାନ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା ସଂଗଠନର ମହାନିର୍ଦ୍ଦେଶକ ଲେପୂନାଣ୍ଟ ଜେନେରାଲ୍ ହରପାଲ ସିଂହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ଦେଶର ଗୁରୁତ୍ୱପୂର୍ଣ୍ଣ ସୀମାନ୍ତରେ ସଡ଼କ ନିର୍ମାଣ କରିବା କ୍ଷେତ୍ରରେ ଏହି ସଂସ୍ଥାର କାର୍ଯ୍ୟକୁ ପ୍ରତିରକ୍ଷା ମନ୍ତ୍ରୀ ପ୍ରଶଂସା କରିଥିଲେ ସଡ଼କ ନିର୍ମାଣ ଫଳରେ ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନଜୀବିକାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି ବୋଲି ସେ କହିଥିଲେ

ଏହାଫଳରେ ସେହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବା ସହ ଦେଶର ପ୍ରତିରକ୍ଷା ପ୍ରସ୍ତୁତି ମଧ୍ୟ ଦୂଢ଼ିଭୂତ ହୋଇଛି ଏହି ବୈଠକରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପାଦ ୟୋସୋ ନାୟକ ପାର୍ଲାମେଣ୍ଟ ସଦସ୍ୟ ଅଧିର ରଞ୍ଜନ ଚୌଧୁରୀ ମନୀଶ ତିୱାରୀ ଏ ରାଜା କେଜେ ଆଲ୍ଫୋନ୍ନ ଭାନୁପ୍ରତାପ ସିଂହ ବର୍ମା ଭି ଲକ୍ଷ୍ମୀକାନ୍ତ ରାଓ ସୁପ୍ରିୟା ସୁଲେ ସୌଗତ ରାୟ ଏବଂ ପୁଷ୍ପେନ୍ଦ୍ର ସିଂହ ଚନ୍ଦେଲ ପ୍ରମୁଖ ଯୋଗ ଦେଇଥିଲେ

ଗିରଫ୍ ହୋଇଥିବା ଇଜାଜ୍ ଆକ୍ରମ ଶେଖ ଓ ଇଲିଆସ ଆକ୍ରମ ଶେଖ ଦୁଇ ଭାଇ ବୋଲି ଜଣାପଡ଼ିଛି ଇଜାକ୍କୁ ଗତ ଗୁରୁବାର ମଧ୍ୟପ୍ରଦେଶର ବୁରହାମ୍ପୁରଠାରୁ ଗିରଫ୍ କରାଯାଇଥିଲା ବେଳେ ତାଠାରୁ ମିଳିଥିବା ସ୍ୱତ୍ର ଆଧାରରେ ଇଲିଆସ୍କୁ ଗତକାଲି ଦିଲ୍ଲୀରୁ ଗିରଫ୍ କରାଯାଇଛି

ପିଏନ୍ବି ସ୍କାମ୍ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଠକେଇରେ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ନି ବିରୋଧରେ ଜାରି ହୋଇଥିବା କାମିନ୍ ବିହୀନ ପରୱାନାକୁ ବାତିଲ କରିବାକୁ ମୁମ୍ଭାଇର ଏକ ସ୍ୱତନ୍ତ୍ର ଅଦାଲତ ମନା କରିଦେଇଛନ୍ତି ସିବିଆଇର ସ୍ୱତନ୍ତ୍ର ବିଚାରପତି ଭିସି ବରଡେ ଗତକାଲି ଚୋକ୍ସିଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ପରୱାନା ବାତିଲ କରିବାକୁ ମନା କରିଦେଇଥିଲେ ଏହି ମାମଲାରେ ସିବିଆଇ ପକ୍ଷରୁ ଆଇନ୍ଜୀବୀ ଏ ଲିମୋଜିନ୍ ଯୁକ୍ତି ଉପସ୍ଥାପନ କରି ଅଭିଯୁକ୍ତ ଚୋକ୍ସିଙ୍କୁ କୌଣସି ପ୍ରକାର ରିହାତି ନ ଦେବାକୁ ଯୁକ୍ତି ଉପସ୍ଥାପନ କରିଥିଲେ ତଦନ୍ତରେ ସହଯୋଗ କରିବା ପାଇଁ ଗତ ଜୁନମାସରେ ବିଦେଶରେ ରହୁଥିବା ଏହି ହୀରା ବ୍ୟବସାୟୀଙ୍କ ବିରୁଦ୍ଧରେ ପରୱାନା ଜାରି କରାଯାଇଥିଲା

ଏହା ଫଳରେ ବିଦେଶରୁ କୋଇଲା ଆମଦାନୀ ହାସ ପାଇବ ଇକୋନମିକ୍ ସେସନସ ନ୍ତଆଦିଲ୍ଲୀର ରାଜଧାନୀ ଅଞ୍ଚଳ କ୍ଷେତ୍ରରେ ଗତକାଲିଠାରୁ ସପ୍ତମ ଅର୍ଥନୈତିକ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଛି କେନ୍ଦ୍ରୀୟ ପରିସଂଖ୍ୟାନ ଦପ୍ତରର ସାମାଜିକ ବିଭାଗର ମହାନିର୍ଦ୍ଦେଶକ ଏକେ ସାଧୁ କହିଛନ୍ତି ଯେ ପ୍ରଥମଥର ପାଇଁ ଏଥର ଡିଜିଟାଲ୍ ପ୍ଲାଟଫର୍ମରେ ସମଗ୍ର ଗଶନା କାର୍ଯ୍ୟ କରାଯାଉଛି ଏଥିପାଇଁ ଏକ ଆପ୍ ବ୍ୟବହାର କରାଯାଉଛି ଯାହା ଅତ୍ୟନ୍ତ ଉଚ୍ଚମାନର ନିର୍ଭୁଲ୍ ତଥ୍ୟ ପରିବେଷଣ କରିବାରେ ସକ୍ଷମ ହେବ

ଏହି ଗଣନା ସମୟରେ ଦେଶର ବିଭିନ୍ନ ପ୍ରତିଷ୍ଠାନର କାର୍ଯ୍ୟାବଳୀ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ

ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଓ ଦକ୍ଷ ହେବା ସହ ଏହାର ସଂରକ୍ଷଣ ପାଇଁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଇନ୍ଧନ ଦକ୍ଷତା ବ୍ୟୁରୋ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି ଏହି ଅବସରରେ ଶକ୍ତିମନ୍ତ୍ରୀ ଆର୍କେ ସିଂହ ବିଭିନ୍ନ ଶିଳ୍ପସଂସ୍ଥା ଓ ପ୍ରତିଷ୍ଠାନକୁ ଶକ୍ତି ସଂରକ୍ଷଣ ଏବଂ ଏହାର ସୁବିନିଯୋଗ କ୍ଷେତ୍ରରେ ସଫଳତା ପାଇଁ ପୁରସ୍କାରମାନ ପ୍ରଦାନ କରିବେ ୟୂକେ ଇଲେକସନ ରେଜଲ୍ଟ ବ୍ରିଟେନ୍ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ରକ୍ଷଣଶୀଳ ଦଳ ବିଜୟୀ ହୋଇଛି